ଏହି ଯୋଜନା ଗ୍ରାମୀଣ ଭାରତରେ ଏକ ବିରାଟ ସକରାତୃକ ପରିବର୍ତନ ଆଣିବ ଗ୍ରାମବାସୀଙ୍କ ସେମାନଙ୍କ ସମ୍ପତିର ମାଲିକାନାସତ୍ ପ୍ରଦାନ କରି ସଶକ୍ତକରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ

ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ପ୍ରାୟ ଏକ ଲକ୍ଷଜମି ପଟ୍ଟାଧାରୀ ସେମାନଙ୍କ ମୋବାଇଲ୍ ଫୋନକୁ ଯାଇଥିବା ଏସ୍ଏମ୍ଏସ୍ ଲିଙ୍କ୍ ଜରିଆରେ ନିଜରଇ ପଟ୍ଟା ଡାଉନଲୋଡ୍ କରିପାରିବେ ଏହାପରେ ସେମାନଙ୍କୁ ସିଧାସଳଖ ପଟ୍ଟା ହସ୍ତାନ୍ତର କରାଯିବ

ଏହି ପଟ୍ଟା ହାସଲକରିବା ପରେ ଗ୍ରାମବାସୀମାନେ ବ୍ୟାଙ୍କ୍ ଋଣ ଓ ଅନ୍ୟାନ୍ୟ ଆର୍ଥିକ ସହାୟତା ପାଇବାରେ ସମର୍ଥ ହୋଇପାରିବେ ଦେଶରେ ପ୍ରଥମଥର ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରାଯାଇ ଏଭଳି ବଡ ଧରଶର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଯାହାଦ୍ୱାରା ଗ୍ରାମାଚଳର ଲକ୍ଷଲକ୍ଷ ଲୋକ ଲାଭବାନ ହୋଇପାରିବେ ଏହିଉଦ୍ଘାଟନୀ ଉହବରେ ପ୍ରଧାନମନ୍ତ୍ରୀ କେତେକ ହିତାଧିକାରୀଙ୍କ ସହ ମଧ୍ୟ କଥାବାର୍ତା କରିବାର କାର୍ଯ୍ୟକ୍ରମ ରହିଛି

ସହରର ଅଗ୍ରଣୀ କରୋନା ଯୋଦ୍ଧାଙ୍କ ବ୍ୟବହାର ନିମନ୍ତେ ମାସ୍କ୍ ଯୋଗାଣ ପାଇଁ ଫିଲାଡେଲ୍ ଫିଆର ମେୟର୍ଜିମ୍କେନ୍ଦି ଭାରତକୁ ଅନୁରୋଧ କରିବା ପରେଏହି ପଦକ୍ଷେପ ନିଆଯାଇଛି

ଭାରତ ଓ ଆମେରିକା ମଧ୍ୟରେ ସ୍ୱାସ୍ଥ୍ୟକ୍ଷେତ୍ରରେ ଥିବା ବିଶ୍ୱସନୀୟ ଓ ବଳିଷ୍ଠ ଭାଗୀଦାରୀର ଏହା ଅନ୍ୟ ଏକ ଉଦାହରଣ ସ୍ବଚନାଯୋଗ୍ୟ ଯେ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ଅନୁରୋଧ କ୍ରମେ ଭାରତ କୋଭିଡ୍ ନାଇଷ୍ଟିନ୍ର ଉପଚାର ପାଇଁ ଆମେରିକାକୁ ହାଇଡ୍ରୋକ୍ତି କ୍ନୋରୋକୁଇନ୍ ବଟିକା ଯୋଗାଇ ଦେଇଥିଲା

ଟୁଇଟ୍ ଯୋଗେ ଶ୍ରୀ ମୋଦି ଯୁବରାଜ ଭାବେ ଅଧିଷ୍ଠିତ ହୋଇଥିବା ଶେଖ୍ମିଶାଲ୍ ଅଲ୍ ଅହମଦ୍ ଅଲ୍ଜାବେର୍ ଅଲ୍ସବାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ଏମାନଙ୍କ ନେତୃତ୍ୱରେ କୁଏତ୍ ପୂର୍ବଭଳି ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ଭୂମିକା ନିର୍ବାହ କରିଚାଲିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଭାରତ କୁଏତ୍ର ଐତିହାସିକ ବନ୍ଧୁତା ମଧ୍ୟ ଆହୁରି ସୁଦୃଢ ହେବ ବୋଲି ଶ୍ରୀ ମୋଦୀ ଆଶାବ୍ୟକ୍ତ କରିଛନ୍ତି

ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କଙ୍କୁ ଏକ ଚିଠି ଲେଖି ଶ୍ରୀ ପ୍ରଧାନ ଏହି ବିଧେୟକକୁ ଉଚ୍ଛେଦ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ଏହି ବିଲ୍ ଦେଶର ସାୟିଧାନିକ ବ୍ୟବସ୍ଥା ତଥା ୟୁକିସି ନିୟମାବଳୀର ବିରୁଦ୍ଧାଚରଣ କରୁଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ଏହା ମାଧ୍ୟମରେ ବିଶ୍ୱବିଦ୍ୟାଳୟ କୁଳପତି ଚୟନ ଏବଂ ନିଯୁକ୍ତି ପ୍ରକ୍ରିୟାକୁ ରାଜ୍ୟ ସରକାର ଚତୁରତାର ସହ ନିଜ ନିୟନ୍ତ୍ରଣରେ ରଖିବା ସହ ପଦକ୍ଷେପ ନେଇଛନ୍ତି ସିିଧାନରେ ଶିକ୍ଷା ଯୁଗ୍ର ତାଲିକାରେ ଥିବା କାରଣରୁ ଉଚ୍ଚଶିକ୍ଷା ଓ ଗବେଷଣା ପ୍ରସଙ୍ଗରେ ଆଇନ୍ ପ୍ରଣୟନ କରିବାର ସମ୍ପୂର୍ଣ୍ଣ ଅଧିକାର ପାର୍ଲାମେଣ୍ଟର ରହିଛି ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି

ଏହି ବିଲ୍କୁ ରଦ୍ଦ କରିବା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି

ପୁଲିସ୍ କହିଛି ଗୁଇନ୍ଦା ସୂତ୍ରରୁ ଖବର ପାଇ ପୁଲୱାମା ଜିଲ୍ଲାର ଦାଦୋରା ଏବଂ କୁଲ୍ଗାଓଁ କିଲ୍ଲାର ଚିନିଗମ୍ଗାଁରେ ଜନ୍ମୁ କଶ୍ମୀର ପୋଲିସ୍ ରାଷ୍ଟ୍ରୀୟ ରାଇଫଲସ୍ ଓ ସିଆରପିଏଫ୍ ମିଳିତ କୁମ୍ସିଂ ଅପରେସନ୍ କରିଥିଲେ ଏହି ସମୟରେ ଲୁଚି ରହିଥିବା ସନ୍ତାସବାଦୀମାନେ ପୁଲିସ୍ ଉପରକୁ ଗୁଳିଚାଳନା କରିଥିଲେ ପୁଲିସ୍ର ପଲଟା ଜବାବରେ ଚିନିଗମ୍ଠାରେ ଦୁଇଜଣ ଓ ଦାଦୋରାଗାଁରେ ଦୁଇଜଣ ସନ୍ତାସବାଦୀଙ୍କର ମୃତ୍ୟୁ ହୋଇଛି ଘଟଣାସ୍ଥଳରୁ ପୁଲିସ୍ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି

ସିବିଆଇ ହାଥରସ୍ ଉତ୍ତରପ୍ରଦେଶର ହାଥରସ୍ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ଭାର ସିବିଆଇ ଗ୍ରହଣ କରିଛି

ଖୁବ୍ ଶୀଘ୍ର ସିବିଆଇ ଏହି ମାମଲାରେ ଏତଲା ଦାଏର କରି ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ଜଣାପଡ଼ିଛି ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏସ୍ଆଇଟି ମଧ୍ୟ ଏହି ମାମଲାର ତଦନ୍ତ କରୁଛି

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଶାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଦିଆଯାଇଥିବା ପତ୍ରରେ ଏ କ୍ଷେତ୍ରରେ ଶୃନ୍ୟ ସହନଶୀଳତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ଏତଲା ଦାଏର ନ ହୋଇଥିଲେ ମଧ୍ୟ ପୀଡ଼ିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଆଧାରରେ ପଦକ୍ଷେପ ନେବାକୁ କୁହାଯାଇଛି ଦୁଇ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ହେବ ତଦନ୍ତରେ କୌଣସି ପ୍ରକାର ତ୍ରଟି ରହିଥିଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ଚିଠିରେ ସ୍ୱଷ୍ଟ କରାଯାଇଛି ଏହିଭଳି ଘଟଣାର ତଦନ୍ତ ଏବଂ ଦୋଷୀକୁ ଚିହ୍ନଟ ପାଇଁ ବ୍ୟୁରୋ ଅଫ୍ ପଲିସ୍ ରିସର୍ଚ ଆଣ୍ଡ ଡେଭଲପ୍ମେଣ୍ଟ ଦ୍ୱାରା ଜାରି ଏସ୍ଓପିକୁ କଡ଼ାକଡ଼ି ଭାବେ ପାଳନ କରାଯିବା ପାଇଁ ପରାମର୍ଶ ଦିଆଯାଇଛି ଆଇପିଏଲ୍ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ବିଜୟୀ ହୋଇଛନ୍ତି ଆବୁଧାବିଠାରେ ପ୍ରଥମ ମ୍ୟାଚ୍ରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ ଆରନ୍ତ କରିଥିଲା

ଟେନିସ୍ ପୋଲାଣ୍ଡର ଯୁବା ଟେନିସ୍ ଖେଳାଳି ଇଗା ସ୍ୱିତେକ୍ ଫ୍ରେଂଚ୍ ଓପନ୍ ଟେନିସ୍ ଟୁର୍ଣ୍ଣମେଣ୍ଟ୍ର ମହିଳା ସିଙ୍ଗଲସ୍ ଚାମ୍ପିଅନ୍ ହୋଇଛନ୍ତି